ବିଭିନ୍ ବିଭାଗର ଅନୁଦାନ ଦାବି ଉପରେ ଆଲୋଚନା ପାଇଁ କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ଦିନ ଓ ସମୟ ଧାର୍ଯ୍ୟ କରାଯାଇଛି

ଏନେଇ ଖୁବ୍ଶୀଘ୍ର ରାଜ୍ୟ ସରକାରଙ୍କ ସହ ବୁଝାମଣା ସ୍ୱାକ୍ଷର କରାଯିବ ବୋଲି ସେ କହିଛନ୍ତି

ତେବେ କମିବାଡି ଓ ପୂର୍ବ ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି

ପାଣିପାଗ ରାଜ୍ୟର ପାଗ ଶୁଖ୍ଲା ରହିଛି ତେବେ କେତେକ ସ୍ବାନରେ ବିକ୍ଷିପ୍ତ ଭାବରେ ବର୍ଷା ଦେଖବାକୁ ମିଳିଛି ଆଜି ଉପକୁଳ ଓଡ଼ିଶା ସମେତ ମୟୂରଭଞ୍ଞ ଢ଼େଙ୍କାନାଳ କନ୍ଧମାଳ କୋରାପୁଟ ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ଧମ ଧରଣର ବର୍ଷା ହେବାର ସୟାବନା